ଦେଶରୁ ସନ୍ତ୍ରାସବାଦ ଓ ଦୁର୍ନୀତିର ମୂଳୋତ୍ପାଟନପାଇଁ ଆହ୍ୱାନ ଦେଇଛନ୍ତି

ଆନ୍ଧ୍ରପ୍ରଦେଶ ଅରୁଣାଚଳ ପ୍ରଦେଶ ମେଘାଳୟ ମିକୋରାମ୍ ନାଗାଲ୍ୟାଣ୍ଡ ସିକ୍କିମ୍ ଆଶ୍ଡାମାନ୍ ଓ ନିକୋବର ଦ୍ୱିପପ୍ରଞ୍ଜ ଲାକ୍ଷାଦ୍ୱୀପ ତେଲଙ୍ଗାନା ଓ ଉତ୍ତରାଖଣ୍ଡର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ମତଦାନ ହେବ ଏଥିସହିତ ଆସାମ ବିହାର ଛତିଶଗଡ଼ ଜମ୍ମୁ କାଶ୍ମୀର ମହାରାଷ୍ଟ୍ର ମଣିପୁର ଓଡ଼ିଶା ତ୍ରିପ୍ରରା ଉତ୍ତରପ୍ରଦେଶ ଓ ପଣ୍ଟିମବଙ୍ଗରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ

ଆସାମରେ ସ୍ରଚାର୍ଚର୍ପେ ମତଦାନ କାର୍ଯ୍ୟ ସମ୍ପନ୍ନ କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ଆସାମର ଲକ୍ଷ୍ମୀପୁର ତେଜ୍ପୁର କାଳିଆବୋର୍ ଦିବ୍ରଗଡ଼ ଓ କୋର୍ହାଟ୍ ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ଭୋଟ୍ ନିଆଯିବ ଉତ୍ତର ପ୍ରଦେଶରେ ଆସନ୍ତାକାଲିର ନିର୍ବାଚନପାଇଁ କର୍ତ୍ତ୍ୱପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ ନିର୍ବାଚନ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି ଉତ୍ତର ପ୍ରଦେଶର ଗାଜିଆବାଦ ଗୌତମବୁଦ୍ଧ ନଗର ବାଘ୍ପତ୍ ଶହାରଳନ୍ପୁର ମେରଠ ମୁଜାଫରନଗର ବିକ୍ନୋର୍ ଓ କଇରାନା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ମତଦାନ ହେଉଛି ବିହାରର ଔରଙ୍ଗାବାଦ ଗୟା ନାୱାଡ଼ା ଓ ଜାମୁଇ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଛି

ନୱାଡ଼ା ବିଧାନସଭା ଆସନପାଇଁ ଉପନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସହ ହେବ ଜନ୍ମୁ କାଶ୍ମୀରରେ ଜନ୍ମୁ ଓ ବାରମୁଲ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତାକାଲି ଭୋଟ୍ଗ୍ରହଣ ହେବ

ଅରୁଣାଚଳ ପ୍ରଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଗତ ସନ୍ଧ୍ୟାରୁ ଶେଷ ହୋଇଛି ଇତିମଧ୍ୟରେ ନିର୍ବାଚନ କମିଶନ୍ କହିଛି ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳରେ ନିର୍ଦ୍ଧାରିତ କାର୍ଯ୍ୟସ୍ରଚୀ ଅନୁସାରେ ଲୋକସଭା ନିର୍ବାଚନ ହେବ ସେଠାରେ ଗତକାଲି ନକ୍କଲ୍ ଆକ୍ରମଣ ହୋଇଥିଲା ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି କାରି ହୋଇଛି

ଇସି ଭୋଟିଂ ଟାଇମ୍ ନିର୍ବାଚନ କମିଶନ୍ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣର ସମୟସୀମା ଉପରେ ବିଜ୍ଞପ୍ତି କାରି କରିଛି

ତେବେ ନକ୍କଲ ଉପଦ୍ରତ ଅଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୋଟ୍ ଗ୍ରହଣ ସମୟ ଭିନ୍ନ ଭିନ୍ନ ରହିଛି

ଏସ୍ସି ରାଫେଲ୍ ରାଫେଲ୍ ଯୁଦ୍ଧ ବିମାନ କିଣା ରାୟର ସମୀକ୍ଷା ପାଇଁ ଚୋରାରେ ହାସଲ କରାଯାଇଥିବା ଦସ୍ତାବିଜ୍ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଆପତ୍ତିକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି

ଏହାର ଶ୍ରଶାଣିପାଇଁ ପରେ ଦିନ ଧାର୍ଯ୍ୟ କରାଯିବା କଥା ସୁପ୍ରିମ୍କୋର୍ଟ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ରାଫେଲ୍ ଯୁଦ୍ଧ ବିମାନ କିଣା ମାମଲାର ଆବେଦନକାରୀମାନେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଥିବା ଓ ସମ୍ପର୍ଣ୍ଣ ବିବରଣୀ ନ ଥିବା ଦସ୍ତାବିଜ୍ଗୁଡ଼ିକ ବ୍ୟବହାର କରିଛନ୍ତି ଓ ସେହି ଦସ୍ତାବିଜ୍ଗୁଡ଼ିକ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ସହ ଜଡ଼ିତ ସୁପ୍ରିମ୍କୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଆବେଦନକାରୀମାନେ ଦାଖଲ କରିଥିବା ଦସ୍ତାବିଜ୍ଗୁଡ଼ିକ ଅନେକ ମୁଖ୍ୟ ପ୍ରଶ୍ୱର ସମାଧାନ କରିପାରୁ ନାହିଁ ଜାତୀୟ ନିରାପତ୍ତା ସଂକ୍ରାନ୍ତ ଗୋପନୀୟ ତଥ୍ୟ ଥିବା ଦସ୍ତାବିଜ୍ଗୁଡ଼ିକର ସାର୍ବଜନୀନ ହେବାକୁ ନେଇ ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି କଂଗ୍ରେସ କହିଛି ରାଫେଲ୍ କାରବାର ସଂକ୍ରାନ୍ତ ସ୍ୱପ୍ରିମ୍କୋର୍ଟଙ୍କ ରାୟ ଏନ୍ଡିଏ ସରକାର ନିଜକୁ ନିର୍ଦ୍ଦୋଷ ଘୋଷଣା କରି ଦେଇଥିବା ତଥ୍ୟଗୁଡ଼ିକୁ ଉନ୍କୋଚନ କରିଛି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ କଂଗ୍ରେସ ମୁଖପାତ୍ର ରଣଦୀପ୍ ସୂରଜେଓ୍ୱାଲା କହିଛନ୍ତି ସୁପ୍ରିମ୍କୋର୍ଟ କ୍ଲିନ୍ ଚିଟ୍ ଦେଇଥିବାର ସରକାର ଯାହା କହିଆସୁଥିଲେ ତାହା ଲୋକଲୋଚନକୁ ଆସିଛି ଆଡ଼୍ ଏସ୍ସି ରାଫେଲ୍ ରାଫେଲ୍ କାରବାର ଉପରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ନେଇ କଂଗ୍ରେସ ସଭାପତି ରାହ୍ରଲ୍ ଗାନ୍ଧି ଦେଇଥିବା ମନ୍ତବ୍ୟ ଅଦାଲତ ଅବମାନନା ବୋଲି ବିଜେପି ଆଜି ଅଭିଯୋଗ କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସ୍ଚଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କିଛି ପ୍ରଘଟ ହୋଇଥିବା ଦସ୍ତାବିଜ୍ ଉପରେ ନିର୍ଭର କରି ଆବେଦନକାରୀମାନେ ରାଫେଲ୍ ସଂକ୍ରାନ୍ତ ରାୟର କେବଳ ସମୀକ୍ଷା ବିଷୟ ଲୋଡ଼ିପାରିବେ ବୋଲି ସ୍ୱପ୍ରିମ୍କୋର୍ଟ କହିଛନ୍ତି

କମିଶନ୍ କହିଛି ଏଭଳି ଏକ ଚଳଚ୍ଚିତ୍ରର ଭୋଟର୍ମାନଙ୍କ ଉପରେ ପ୍ରଭାବ ପଡ଼ିବ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଠିକ୍ ଦିନକ ପୂର୍ବରୁ ଏହି ନିଷ୍ପଭି ପ୍ରକାଶ ପାଇଛି ନିର୍ବାଚନ କମିଶନ୍ ଏକ ବିବୃତ୍ତିରେ କହିଛି ଜୀବନୀ ଧାର୍ମିକ ଜୀବନୀ ଓ ସେହିଭଳି ଜୀବନ ବୃତ୍ତାନ୍ତଗୁଡ଼ିକ ଭୋଟର୍ମାନଙ୍କୁ ନିର୍ଣ୍ଣିତର୍ପେ ପ୍ରଭାବିତ କରିବ ତେଣୁ ସେଦୃଷ୍ଟିରୁ ସେଗୁଡ଼ିକର ଗଣମାଧ୍ୟମ କିମ୍ବା ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ପ୍ରସାରିତ ହେବା ଉଚିତ ନୁହେଁ କଂଗ୍ରେସ ସମେତ ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ରକୁ ନିଷେଧ କରିବାପାଇଁ ଦାବି କରିଥିଲେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ନିର୍ମାଣ କରାଯାଇଥିବାର ସେମାନେ କହିଥିଲେ ନିର୍ବାଚନ କମିଶନ୍ କହିଛି ଏହି ନିର୍ଦ୍ଦେଶ 'ନମୋ ଟିଭି' ଉପରେ ମଧ୍ୟ ଲାଗୁ ହେବ

ଦକ୍ଷିଣ ଗୁଜରାତ୍ର ସୋନ୍ଗଡ଼ ସହରରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ପଡ଼ୋଶୀ ଦେଶ ପାକିସ୍ତାନ ଭାରତରେ ସନ୍ତାସବାଦୀ କାର୍ଯ୍ୟକଳାପ ଚଳାଇଥିବାର ଦୋଷାରୋପ କରିଛନ୍ତି ସର୍ଜିକାଲ୍ ଷ୍ଟ୍ରାଇକ୍ ର ପ୍ରମାଣ ମାଗି କଂଗ୍ରେସ ସଶସ୍ତ ବାହିନୀର ବୀରତ୍ୱ ପ୍ରତି ପ୍ରଶ୍ନବାଚୀ ଉଠାଇବା ବନ୍ଦ୍ କରିବାକୁ ସେ କହିଛନ୍ତି ଦେଶର ଉଜ୍ୱଳ ଭବିଷ୍ୟତପାଇଁ ଭୋଟ୍ଦାନ କରିବାକୁ ସେ ଯୁବା ଓ ପ୍ରଥମ ଥର ମତଦାନ କର୍ତ୍ତିବା ବ୍ୟକ୍ତିମାନଙ୍କ କହିଛନ୍ତି ଇତିମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ମାବଜୀ ଭାଇ ଚୌଧୁରୀ ବିଜେପିରେ ଯୋଗ ଦେଇଛନ୍ତି

ପୂର୍ବର୍ ଏନ୍ଆଇଏ ତାଙ୍କୁ ହାଜତରେ ରଖି ଜେରା କରିବାପାଇଁ ଅନୁରୋଧ କରିଥିଲା ଜନ୍ମୁ କାଶ୍ମୀରରେ ସନ୍ତାସବାଦୀ ଓ ବିଚ୍ଛିନ୍ନତାବାଦୀମାନଙ୍କୁ ପାଣ୍ଡି ଯୋଗାଣ ମାମଲାରେ ମଲିକଙ୍କୁ ଜେରା କରାଯିବ

ଏହି ମାମଲାର ରୁଦ୍ଧଦ୍ୱାର ଶୁଣାଶି ହୋଇଥିଲା ମଲିକଙ୍କୁ ଗତକାଲି ଦିଲ୍ଲୀକୁ ଅଣାଯାଇଥିଲା

ଅର୍ଥନୈତିକ ବ୍ୟାପାର ବିଭାଗ ଏକ ବିଞ୍କପ୍ତିରେ କହିଛି ଏହି ସୁଧହାର କେନ୍ଦ୍ର ସରକାରୀ କର୍ମଚାରୀ ରେଳବାଇ ଓ ପ୍ରତିରକ୍ଷା ବାହିନୀ କର୍ମଚାରୀମାନଙ୍କ ଭବିଷ୍ୟ ପାଣ୍ଠିପାଇଁ ଲାଗୁ ହେବ ସେଣ୍ଟର ଜେକେ ହାଇଓ୍ତେ ଜଜ୍ମ କାଶ୍ୱୀରରେ କାତୀୟ ରାଜପଥରେ ଯାନବାହନ ଚଳାଚଳ ଉପରେ ଲାଗୁ କରାଯାଇଥିବା ନିୟନ୍ତ୍ରଣ ସଂକ୍ରାନ୍ତରେ କାଶିଶୁଣି ଭୁଲ୍ ତଥ୍ୟ ଦିଆଯାଉଥିବାର୍ତ ସ୍ୱରାଷ୍ଟ ମନ୍ତ୍ରଣାଳୟ ଏହାର ନିନ୍ଦା କରିଛି ଏକ ବିବ୍ଭିରେ ମନ୍ତ୍ରଣାଳୟ କହିଛି କାତୀୟ ରାଜପଥକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ୍ କରିଦିଆଯାଇଥିବାର କିଛି ଲୋକ ଏକ ଭୁଲ୍ ଧାରଣା ସୃଷ୍ଟି କରୁଛନ୍ତି ଯାହାର କୌଣସି ସତ୍ୟତା ନାହିଁ

ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଭ୍ରପେନ୍ଦ କଇଁଥୋଲା କହିଛନ୍ତି ଏହା ଚଳଚ୍ଚିତ୍ର ସମାଲୋଚକ ଚଳଚ୍ଚିତ୍ର ସମୀକ୍ଷକ ବ୍ଲଗର୍ସ ଗବେଷଣାକାରୀ ଓ ଚଳଚ୍ଚିତ୍ର କ୍ଷେତ୍ରର ବିଦ୍ୱାନମାନଙ୍କ ଦୀର୍ଘଦିନର ଦାବି ଥିଲା